ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରସ୍ତୁତ ରହିଛନ୍ତି

ଷ୍ଟେଟ୍ସ ଗିଅର୍ଅପ୍ ଆସନ୍ତାକାଲିଠାରୁ ଧର୍ମପୀଠ ମଲ୍ ରେସ୍ତୋରାଁ ହୋଟେଲ୍ ଓ ଅଫିସ୍ଗୁଡ଼ିକୁ ଖୋଲିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରସ୍ତୁତ ହୋଇଛନ୍ତି

ଏହି ମାର୍ଗଦର୍ଶିକା ଅନୁଯାୟୀ ମଲ୍ ରେସ୍ତୋରାଁ ଓ ଧାର୍ମିକସ୍ଥଳୀଗୁଡ଼ିକୁ ଯିବାବେଳେ ସମସ୍ତ କର୍ମଚାରୀ ଶ୍ରମିକ ଓ ଧର୍ମଗୁରୁ ତଥା ପୂଜକମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ

କାଶିବା ଓ ଛିଙ୍କିବା ସମୟରେ ପାଟି ଓ ନାକକୁ ଟିସୁ ଓ କପଡ଼ାରେ ଭଲ ଭାବରେ ଢ଼ାଙ୍କିବା ଏବଂ ବ୍ୟବହୃତ ଟିସୁ ଓ କପଡ଼ାକୁ ଯତ୍ନର ସହ ବାହାରେ ଫିଙ୍ଗିବା ଆଦିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଏହି ମାର୍ଗଦର୍ଶିକାରେ କୁହାଯାଇଛି ସମସ୍ତ ବ୍ୟକ୍ତି ନିଜର ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ କୌଣସି ଅସୁସ୍ଥତା ଘଟିଲେ ସେ ସଂପର୍କରେ ତୁରନ୍ତ ରାଜ୍ୟ କିୟା ଜିଲ୍ଲା ହେଲ୍ପ୍ଲାଇନକୁ ସୂଚନା ଦେବା ପାଇଁ ମଧ୍ୟ କୁହାଯାଇଛି ଭୋଜନାଳୟ ଭିତରେ ଖାଇବାକୁ ଦେବା ପରିବର୍ତ୍ତେ ଖାଦ୍ୟ ସାମଗ୍ରୀ ଘରକୁ ନେବାକୁ ଗ୍ରାହକମାନଙ୍କୁ ପ୍ରୋସ୍ଥାହିତ କରିବା ସକାଶେ ସବୁ ରେସ୍ତୋରାଁକୁ କୁହାଯାଇଛି

ବଡ଼ବଡ଼ ସମାବେଶକୁ ପୂର୍ବଭଳି ନିଷିଦ୍ଧ କରାଯାଇଛି

କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାର୍ଚ ଏହା ହେଉଛି ଗୋଟିଏ ଦିନରେ ସବୁଠୁ ଅଧିକ

ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ନୂଆ ନୂଆ ପରୀକ୍ଷାଗାରଗୁଡ଼ିକୁ ଅନ୍ତମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି

ସମୁଦ୍ର ସେତୁ ଅଭିଯାନରେ ଏହା ହେଉଛି ଚତୁର୍ଥ ପର୍ଯ୍ୟାୟ ସ୍ଥାନାନ୍ତର ପ୍ରକ୍ରିୟା ମାଳଦ୍ୱୀପ କର୍ତ୍ତ୍ୱପକ୍ଷଙ୍କ ସହଯୋଗରେ ମାଲେରେ ଅବସ୍ଥାପିତ ଭାରତୀୟ ଉଚ୍ଚ ଆୟୁକ୍ତଙ୍କ ଦ୍ୱାରା ଏହି ସ୍ଥାନାନ୍ତରଣ ପ୍ରକ୍ୟିୟା କାର୍ଯ୍ୟକାରୀ ହୋଇଥିଲା ରାଜଧାନୀ ମାଲେର ବିଭିନ୍ନ ସ୍ଥାନରେ ଥିବା ଲୋକମାନଙ୍କୁ ବସ୍ ଯୋଗେ ଅଣାଯାଇଥିବା ବେଳେ ମାଲେ ବାହାରେ ଦ୍ୱୀପପୁଞ୍ଜର ବିଭିନ୍ନ ଅଞ୍ଚଳରେ ରହିଥିବା ଲୋକଙ୍କ ଜଳପଥରେ ଅଣାଯାଇଥିଲା

ଇଣ୍ଡିଆ ଚୀନ୍ ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କର ସାମଗ୍ରିକ ବିକାଶ ପାଇଁ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଜରୁରୀ ବୋଲି ଉଭୟ ଦେଶର ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ହୋଇଥିବା ରାଜିନାମାକୁ ଦୃଷ୍ଟିରେ ରଖି ଏହି ଦୁଇ ଦେଶ ସୀମା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସହମତ ହୋଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୂତିରେ କୁହାଯାଇଛି ଲେହଠାରେ ଅବସ୍ଥାପିତ ଭାରତ କର୍ପ୍ସ କମାଣ୍ଡର ଏବଂ ଚୀନର କମାଶ୍ତରଙ୍କ ମଧ୍ୟରେ ଖୁବ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସକାରାତ୍ମକ ବାତାବରଣ ମଧ୍ୟରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି

ଗତ କିଛି ସପ୍ତାହ ଧରି ଭାରତ ଚୀନ ସୀମାର କେତେକ ଇଲାକାରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ନିମନ୍ତେ ଉଭୟ ଦେଶ ମଧ୍ୟରେ ସ୍ଥାପିତ କୁଟନୈତିକ ଓ ସାମରିକ ମାର୍ଗ ମାଧ୍ୟମରେ କଥାବାର୍ତ୍ତା ଜାରି ରହିଛି ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ୟାର ସମାଧାନ ନିମନ୍ତେ ସାମରିକ ଓ କୁଟନୈତିକ ଯୋଗାଯୋଗ ଆଗକୁ ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ଚର୍ଚ୍ଚ ଗୋଆ କେନ୍ଦ୍ର ସରକାରଙ୍କ ଅନୁମତି ସତ୍ତ୍ୱେ ଗୋଆରେ ଆସନ୍ତାକାଲିଠାରୁ ଚର୍ଚ୍ଚ ଏବଂ ମସ୍ଜିଦ୍ ଖୋଲାଯିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପଭି ନେଇଛନ୍ତି ଏହିସବୁ ଧାର୍ମିକ ସ୍ଥଳୀକୁ ଖୋଲିବା ପାଇଁ ଅନୁକୂଳ ପରିସ୍ଥିତି ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ ବୋଲି ବିଭିନ୍ନ ସଂପ୍ରଦାୟର ନେତାମାନେ ମତ ଦେଇଛନ୍ତି ଉପାସନା ଓ ପ୍ରାର୍ଥନା ପାଇଁ ଆସନ୍ତାକାଲି ଚର୍ଚ୍ଚ ଖୋଲାଯିବ ନାହିଁ ବୋଲି ଚର୍ଚ୍ଚ କର୍ତ୍ତ୍ୱପକ୍ଷ ସୂଚନା ଦେଇଛନ୍ତି ଚର୍ଚ୍ଚର ଜଣେ ମୁଖପାତ୍ର କହିଛନ୍ତି କରୋନା ଭୂତାଣୁ ଜନିତ ସଂକଟକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ଚର୍ଚ୍ଚ ଖୋଲାଯିବା ଭଳି ପରିସ୍ଥିତି ଏପର୍ଯ୍ୟନ୍ତ ଆସିନାହିଁ

ଏକ ଟ୍ୱିଟ୍ରେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଚ୍ଚନ୍ତି ଅଧିକାଂଶ ପରୀକ୍ଷାର୍ଥୀଙ୍କ ଅନୁରୋଧ ଓ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି ସେ କହିଛନ୍ତି ନୃତନ ତାରିଖ ଠିକ୍ ସମୟରେ ଘୋଷଣା କରାଯିବ

କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂର୍ତ୍ତି ଅବସରରେ ଏହି ମନ୍ତ୍ରଣାଳୟର ଉତ୍ତର ପୂର୍ବାଞ୍ଚଳ ବିକାଶ ବିଭାଗର ସଫଳତା ଉପରେ ଏକ ବୁକ୍ଲେଟ୍ ଓ ଏହାର ଇ ସଂସ୍କରଣର ଶୁଭାରମ୍ଭ କରିବା ଅବସରରେ ଡକ୍ର ସିଂ ଏହା କହିଛନ୍ତି

ଆୟୁଷ ମିନିଷ୍ଟ୍ରି ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ 'ଆୟୁଷ ସଂଜୀବନୀ ଆପ୍'କୁ ଡାଉନ୍ଲୋଡ କରିବା ପାଇଁ ଏହାର ସଚିବ ବୈଦ୍ୟ ରାଜେଶ କୋଟେଚା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଆକାଶବାଣୀ ପକ୍ଷରୁ କୋଭିଡ୍ ନାଇଷ୍ଟିନ୍ ସଂପର୍କିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି ଶ୍ରୀ କୋଟେଚା କହିଛନ୍ତି କୋଭିଡ ନାଇଷ୍ଟିନ୍ ସଂକ୍ରମଣକୁ ପ୍ରତିହତ କରିବା ଲାଗି ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ତଥା ସ୍ୱାସ୍ଥ୍ୟରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଏହି ଆପ୍ରେ ବିଶେଷ ସ୍ଟଚନା ଦିଆଯାଇଛି ସେହିଭଳି ଆୟୁଷ ମନ୍ତ୍ରଶାଳୟ ପକ୍ଷରୁ ଜାରି କରାଯାଇଥିବା କରୋନା ସଫପର୍କିତ ନିର୍ଦ୍ଦେଶାବଳୀରେ ନିମୋନିଆ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ବର୍ତ୍ତମାନ ସ୍ଥିତିରେ ଅଧିକ ସାବଧାନତା ଅବଲମ୍ଘନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ବୋଲି ସେ କହିଚ୍ଛନ୍ତି ଏନ୍ସିଏଲ୍ ପୁନେ ପୁଣେସ୍ଥିତ କାତୀୟ ରସାୟନ ଗବେଷଣାଗାର ଏନ୍ସିଏଲ୍ କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତଙ୍କ ସ୍ୱାବ୍ ନମୁନା ସଂଗ୍ରହ ପାଇଁ ନିଜସ୍ୱ ଜ୍ଞାନକୌଶଳ ଭିଭିକ ନାସୋଫାରିଞ୍ଜିଲ୍ର ବିକାଶ କରିଛି

ବୈଜ୍ଞାନିକ ଚନ୍ଦ୍ରଶେଖର ଭି ରୋଡେ ଡକୁର ପ୍ରକାଶ ପି ୱାଡଗାଓଁକର ଓ ଡକୁର ଅନ୍ନୟା ଏ ନିଶାଲଙ୍କ ମିଳିତ ଉଦ୍ୟମରେ ଏହା ବିକଶିତ କରାଯାଇ ପାରିଛି ନାସୋଫାରେଞ୍ଜିଲ୍ ସ୍ୱାବ୍ ଏକ ଚିକିତ୍ସା ଉପକରଣ ଯେଉଁଥିରେ ଉଚ୍ଚମାନର ପଲିମର ପ୍ଲାଷ୍ଟିକ୍ ଷ୍ଟିକ୍ ଓ ବ୍ରସ୍ ବ୍ୟବହାର କରାଯାଇଛି